ଆଜି ସେ ୟାମାନାସି ପ୍ରାନ୍ତରେ ଥିବା ଅଟୋମେସନ୍ ଓ ରୋବୋଟିକ୍ ଶିଳ୍ପାନୁଷ୍ଠାନ ଫାନୁକ୍ ପରିଦର୍ଶନ କରିବେ

ପିଏମ୍ ଜାପାନ ଜାପାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୟାମାନାଶି ଅଞ୍ଚଳ ପରିଦର୍ଶନ କରିବେ ଆସନ୍ତାକାଲି ଅନୁଷ୍ଠିତ ହେବାକୁଥିବା ତ୍ରୟୋଦଶ ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ମୁଖ୍ୟତଃ ଯୋଗଦେବା ପାଇଁ ଗତରାତିରେ ଶ୍ରୀ ମୋଦି ଟୋକିଓଠାରେ ପହଞ୍ଚୁଛନ୍ତି ଆକି ସକାଳେ ଶ୍ରୀ ମୋଦି ଶିଳ୍ପକୈନ୍ଦିକ ସହର ୟାମାନାଶି ଅଭିମୁଖେ ଯାତ୍ରା କରିଛନ୍ତି ଯେଉଁଠାରେ ଜାପାନ ପ୍ରଧାନମନ୍ତ୍ରୀ ସିନ୍ଜୋ ଆବେ ତାଙ୍କୁ ସ୍ୱାଗତ କରିବେ ଶ୍ରୀ ଆବେ ସେଠାରେ ଶ୍ରୀ ମୋଦିଙ୍କ ପାଇଁ ଏକ ଅନୌପଚାରିକ ମଧ୍ୟାହୁ ଭୋଜିର ଆୟୋଜନ କରିଛନ୍ତି

ପରେ ଶ୍ରୀ ମୋଦି ୟାମାନାଶିସ୍ଥିତ ଶ୍ରୀ ଆବେଙ୍କ ବାସଭବନରେ ତାଙ୍କ ଦ୍ୱାରା ଆୟୋକିତ ନୈଶଭୋଜିରେ ଯୋଗଦେବା ସହିତ ସେଠାରେ ଉଭୟ ନେତା ଅନୌପଚାରିକ କଥାବାର୍ତ୍ତା କରିବେ ରାତିରେ ଉଭୟ ନେତା ଟ୍ରେନ୍ ଯୋଗେ ଟୋକିଏ ଫେରିବାର କାର୍ଯ୍ୟକ୍ରମ ରହିଛି

ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀମତୀ ସ୍ୱରାଜ କତାର ଯାଇ ସେ ଦେଶର ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ବ୍ୟାପାର ମନ୍ତ୍ରୀ ଶେଖ୍ ମହମ୍ମଦ ବିନ୍ ଅବ୍ଦୁଲ୍ ରହମାନ ଅଲ୍ ଥାନିଙ୍କୁ ସାକ୍ଷାତ କରିବେ ଭାରତୀୟ ସଂପ୍ରଦାୟ ସଦସ୍ୟଙ୍କ ବ୍ୟତୀତ କତାରର ଅମିର୍ ଶେଖ୍ ତମିମ୍ ବିନ୍ ହାମାନ ଅଲ୍ ଥାନିଙ୍କୁ ମଧ୍ୟ ସେ ଭେଟିବେ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀମତୀ ସ୍ୱରାଜ କୁଏତ୍ ଯାତ୍ରା କରି ସେଠାରେ ସେ ସେହି ଦେଶର ଉପପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ବ୍ୟାପାରମନ୍ତ୍ରୀ ଶେର୍ ସବାହ ଅଲ୍ ଖଲିଦ୍ ଅଲ୍ ସବାହଙ୍କୁ ସାକ୍ଷାତ କରିବେ କୁଏତ୍ର ଅମିର୍ ଶେଖ୍ ସବାହ ଅଲ୍ ଅହମ୍ମଦ ଅଲ୍ ଜବୀର ଅଲ୍ ସବାହଙ୍କ ସାକ୍ଷାତ ସହିତ ସେ ଭାରତୀୟ ସହପ୍ରଦାୟର ଲୋକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ବୈଦେଶିକ ମନ୍ତ୍ରଶାଳୟ ପକ୍ଷରୁ କୁହାଯାଇଛି ଭାରତର ପରିବ୍ୟାପ୍ତ ପଡ଼ୋଶୀ ଅଞ୍ଚଳ ଉପସାଗରୀରୟ ଅଞ୍ଚଳ ସହିତ ସଂପର୍କକୁ ଆହୁରି ଘନିଷ୍ଠ କରିବା ଏହି ଗସ୍ତର ଉଦ୍ଦେଶ୍ୟ ଜେକେ ଆଟାକ୍ ଜାନ୍ଧୁ କାଶ୍ମୀର ପୁଲଓ୍ୱାମା ଜିଲ୍ଲାରେ ଥିବା ଏକ ସେନା ଶିବିର ଉପରେ ସନ୍ତାସବାଦୀମାନେ ଆକ୍ରମଣ କରିଛନ୍ତି ତେବେ ମୃତାହତ ନେଇ କୌଣସି ଖବର ହସ୍ତଗତ ହୋଇନାହିଁ

ଏହାର ଜବାବରେ ସେନା ବାହିନୀ ପକ୍ଷରୁ ଗୁଳିଗୋଳା ବିନିମୟ ହୋଇଛି ଅନ୍ୟ ଏକ ଘଟଣାରେ ବଡ଼ଗାମ୍ କିଲ୍ଲାର ଆରଓ୍ୱାନି ଚରାର୍ ଇ ସରିଫ୍ ଅଞ୍ଚଳରେ ଗତରାତିରେ ସନ୍ତ୍ରାସବାଦୀମାନେ ରାଜ୍ୟ ପୁଲିସ୍ର ଜଣେ ସ୍ୱତନ୍ତ୍ର ଅଧିକାରୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ

ଗଡକରୀ ରିଭର୍ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ତାମିଲନାଡୁ କର୍ଣ୍ଣାଟକ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ରାଜ୍ୟର ଜଳ ଆବଶ୍ୟତା ପୂରଣ ଉଦ୍ଦେଶ୍ୟରେ ନଦୀଗୁଡ଼ିକର ସଂଯୋଗୀକରଣ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରତିବଦ୍ଧ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏହି ବରିଷ୍ଣ ରାଜନେତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍କତି ଇରାନୀ ଏବଂ ହର୍ଷବର୍ଦ୍ଧନ ମଧ୍ୟ ଟ୍ୱିଟର୍ ମାଧ୍ୟମରେ ନିଜର ଶୋକ ବ୍ୟକ୍ତ କରିଛନ୍ତି

ଅଧିକାରୀମାନେ କହିଛନ୍ତି ସ୍କୁଇରେଲ୍ ପାର୍ବତ୍ୟାଞ୍ଚଳରେ ଥିବା 'ଟ୍ରି ଅଫ୍ ଲାଇଫ୍'ଠାରେ ଧାର୍ମିକ ଅନୁଷ୍ଠାନରେ ଏକତ୍ରିତ ହୋଇଥିବା ଲୋକମାନଙ୍କୁ ଲକ୍ଷ୍ୟ କରି ଗୁଳିଚାଳନା କରାଯାଇଥିଲା

ବିଚାରବିଭାଗ କହିଛି ବନ୍ଧୁକଧାରୀଙ୍କ ଏହି ଅପରାଧ ପାଇଁ ତାଙ୍କୁ ମୃତ୍ୟୁଦଣ୍ଡ ମିଳିପାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏକ ଟ୍ୱିଟ୍ରେ କହିଛନ୍ତି ଇହୁଦୀ ଆମେରିକୀୟଙ୍କର ଏହି ଗଣହତ୍ୟା ପାଇଁ ସମଗ୍ର ଆମେରିକା ଗଭୀର ଶୋକ ପ୍ରକାଶ କରୁଛି ଏହି ଘଟଣାକୁ ସେ ଇହୁଦୀ ବିରୋଧୀ ବର୍ବରୋଚିତ ଆକ୍ରମଣ ଏବଂ ମାନବିକତା ଉପରେ ଆକ୍ରମଣ ବୋଲି କହିଚ୍ଛନ୍ତି

ଦଳୀୟ ବିବୃତ୍ତି ଅନୁଯାୟୀ ଛତିଶଗଡ଼ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ଭୁପେଶ ବାଘେଲ ପାତନ୍ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ

ଗତକାଲି ତାମିଲନାଡୁର କୋଭାଇଠାରେ ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଏଡାପାଡି ପଲାନିସ୍ୱାମୀ କହିଛନ୍ତି ବିଭିନ୍ନ ରାଜନୈତିକ ଦଳର ସୁପାରିଶ ଏବଂ ଜନସାଧାରଣଙ୍କର ଭାବନାକୁ ଦୃଷ୍ଟିରେ ରଖି ରାଜ୍ୟ ମନ୍ତ୍ରିମଣ୍ଡଳ ଏହି ପ୍ରସ୍ତାବ ଦେଇଛି

ଶ୍ରୀ ଜାଡ଼େଜା କହିଛନ୍ତି ସମସ୍ତ ନଥିପତ୍ର ଯାଞ୍ଚ ପରେ ଗୋଟିଏ ପଇସା ମଧ୍ୟ ବିଜେପି ପାର୍ଷିରେ ଜମା ହୋଇଥିବାର ପ୍ରମାଶନାହିଁ

'ଏକ୍କପେରିଏନ୍ନ ଦି ନର୍ଥ ଇଷ୍ଟ୍ ନାମରେ ନାମିତ ଏହି ଉହବରେ ଆସାମ ଅରୁଣାଚଳ ପ୍ରଦେଶ ମେଘାଳୟ ମଣିପୁର ମିଜୋରାମ ନାଗାଲାଣ୍ଡ ତ୍ରିପୁରା ଓ ସିକିମ୍ର ସମୃଦ୍ଧ ସଂସ୍କୃତିକ ବିବିଧତାକୁ ସନ୍ନିବେଶିତ କରାଯାଇଛି

ଉତ୍ସବକୁ ଉଦ୍ଘାଟନ କରି ଜାମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ଏନ୍ଏନ୍ ଭୋରା କହିଛନ୍ତି ଭାରତର ଉତ୍ତର ପୂର୍ବାଞ୍ଚଳର ଶୋଭା ଅତ୍ୟନ୍ତ ମନୋରମ ସେ କହିଛନ୍ତି ଏହି ଅଞ୍ଚଳର ଜନସାଧାରଣ କଳା ଶିକ୍ଷା ଏବଂ ସ୍ତଚନା ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ବ୍ୟାପକ ଭାବେ ନିୟୋଜିତ ଅଛନ୍ତି

ଉତ୍ତର ପୂର୍ବାଞ୍ଚଳର ସଂସ୍କୃତି ଏବଂ ବ୍ୟଞ୍ଜନର ମନଭରି ଉପଭୋଗ କରିବା ପାଇଁ ସେ ଲୋକମାନଙ୍କୁ କହିଛନ୍ତି ହକି ଭାରତ ଓମାନ୍ର ମସ୍କାଟ୍ଠାରେ ଚାଲିଥିବା ପୁରୁଷ ଏସିଆନ୍ ଚମ୍ପିଆନ୍ସିପ୍ ହକି ଟୁର୍ଣ୍ଣାମେଣ୍ଟ୍ର ଫାଇନାଲ୍ରେ ପ୍ରବେଶ କରିଛି